ବର୍ଷା ଲାଗି ରହି ବାରୁ ସାଧାରଶ ଜୀବନଯାତ୍ରା ପ୍ରଭାବିତ ହୋଇଛି

ପୁରୀରେ ମଧ୍ଧ ବର୍ଷା ଲାଗି ରହିଛି

ଗତକାଲି ସବୁ ନଦୀ ନାଳରେ ବନ୍ୟାଜଳ କୁଳ ଲଘ୍ରଥିବା ବେଳେ ବଂଶଧାର ବିପଦସଙ୍କେତ ନିକଟତର ରହିଥିଲା

ଏହି ବ୍ରହ୍କୋସ କ୍ଷେପଣାସ୍ସକୁ ସେନା ବାହିନୀରେ ସାମିଲ କରାଯାଇଛି

ସେହିପରି ଆଜି ସଂଧ୍ଘାରେ ଶ୍ରୀଜୀଉମାନେ ତିନି ରଥ ଉପରୁ ଶ୍ରୀଗୁଖିଚା ମନ୍ଦିର ଆଡ଼ପମଶ୍ତପକୁ ବିଜେ କରିବେ ଏଥିଲାଗି ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି ରଥଉପରେ ଶ୍ରୀଜୀଉଙ୍କର ମଙ୍ଗଳଆଳତି ଅବକାଶ ବେଶ ଗୋପାଳବଲ୍କଭ ଆଦି କେତେକ ନୀତି ଶେଷ ହୋଇଛି

ଆସନ୍ତାକାଲି ଠାରୁ ଗୁଖିଚା ଘରେ ଶ୍ରୀଜୀଉମାନଙ୍କୁ ଅନୁ ମହାପ୍ରସାଦ ଭୋଗ କରାଯିବ